ହୋଇଥିଲେ

ବଜ୍ରପାତ ରାକ୍ୟରେ ଗତକାଲି ବିଭିନ୍ନ ସ୍ଚାନରେ ଝଡ଼ତୋଫାନ ସହ ବର୍ଷା ହୋଇଯାଇଛି

ଏହାବ୍ୟତୀତ ବାଲେଶ୍ୱର ଭଦ୍ରକ ଯାଜପୁର ଗଞାମ କନ୍ଧମାଳ ନୟାଗଡ ମୟରଭଞା କୋରାପୁଟ ଖୋର୍ବ୍ଧା ପ୍ରଭୂତି ଜିଲ୍ଲାଗୁଡ଼ିକରେ ମଧ ଘଡ଼ଘଡ଼ି ସହ ବର୍ଷା ହୋଇଯାଇଛି